ଅଯୋଧ୍ୟା ଭୂମିପୂଜନ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନର ଅବ୍ୟବହିତ ପୂର୍ବରୁ ଏବେ ରାମରଚା ଅନୁଷ୍ଠାନ ଚାଲିଛି

ଭୂମିପୂଜନ ଆସନ୍ତାକାଲି ଅନୁଷ୍ଠିତ ହେବ ଭୂମିପୂଜନ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ତାଙ୍କ ସହ ଭାରତ ଓ ନେପାଳର ବହୁ ଧର୍ମ ଗୁରୁ ଓ ସାଧୁସନ୍ଥ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଅଯୋଧ୍ୟାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି ଇତିମଧ୍ୟରେ ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଛି ଓ ଆସନ୍ତାକାଲିର ଭୂମିପୂଜନ କାର୍ଯ୍ୟକ୍ରମକୁ ଲୋକମାନେ ଉତ୍କଶ୍ଚାର ସହ ଅପେକ୍ଷା କରିଚ୍ଚନ୍ତି ଅଯୋଧ୍ୟା ନଗରୀରେ ରାମ କୀର୍ଭନ ଓ ରାମଚରିତ ମାନସ ଭଳି ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଆରମ୍ଭ ହୋଇଯାଇଛି ଦୀପୋହବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଓ ସରଯୁ ନଦୀର ଘାଟଗୁଡ଼ିକୁ ଅତ୍ୟନ୍ତ ମନୋରମ ଶୈଳୀରେ ସଚ୍ଚାଯାଇଛି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଶ୍ରୀ ହନୁମାନଗଡ଼ି ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଶ୍ରୀ ରାମ ଜନ୍ମଭୂମିଠାରେ ଭଗବାନ ରାମଲାଲାଙ୍କର ପୂଜା କରିବେ ଏହାପରେ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ

ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ଅଶୋକ ସିଂଘଲଙ୍କ ପରିବାରର ସଦସ୍ୟ ପବନ ସିଂଘଲ ଓ ମହେଶ ଭାଗଚଣ୍ଡକା ଭୂମି ପୂଜନ ଉତ୍ସବରେ ମୁଖ୍ୟ ଜଜମାନ ରହିବେ

ସେମାନଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଛନ୍ତି ସର୍ବସାଧାରଣଙ୍କ ସେବା କରିବା ଲାଗି ସେମାନଙ୍କ ପାଇଁ ଆଗକୁ ଏକ ଉଚ୍ଚଳ ଭବିଷ୍ୟତ ଅପେକ୍ଷା କରିଛି ଶ୍ରୀ ମୋଦୀ କହିଛନ୍ତି ଜୀବନ ସୁଯୋଗର କେବଳ ଏକ ସମାହାର ବୋଲି ସେ ସେମାନଙ୍କୁ ସନ୍ଦେଶ ଦେବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ଜଣେ ଲେଖାଏଁ ମେଧାବୀ ବିଦ୍ୟାର୍ଥୀ ଓ ସେମାନେ କଠୋର ପରିଶ୍ରମ କରି ଏହି ଦୁର୍ଲ୍ଲଭ ସଫଳତା ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କର ଉତ୍ୱଳ ଭବିଷ୍ୟତ କାମନା କରିଛନ୍ତି

ସେମାନଙ୍କ ସଂଖ୍ୟାର ଦୁଇଗୁଣରୁ ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି କୋଭିଡ ନାଇଷ୍ଟିନ୍ରୁ ଆରୋଗ୍ୟଲାଭ କରିସାରିଲେଣି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାନ୍ଦସାରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନେ କୋଭିଡ ନାଇଷ୍ଟିନ୍ ନମନା ପରୀକ୍ଷାକୁ ତ୍ୱରାନ୍ୱିତ କରିଛନ୍ତି

ଏତେସଂଖ୍ୟକ ନମ୍ନନା ପରୀକ୍ଷା କରାଯିବାରୁ ଦେଶରେ ନମୂନା ପରୀକ୍ଷା ନେଟୱାର୍କ ଏକ ମଜଭୁତ ସ୍ଥିତିରେ ପହଞ୍ଚଥିବାର ସୂଚନା ମିଳିଛି

ଏଥିପାଇଁ ବିଭିନ୍ନ ଉହର୍ଗୀକୃତ ଗବେଷଣା ପ୍ରତିଷ୍ଠାନ ମେଡ଼ିକାଲ କଲେଜ ପରକ୍ଷାଗାର ବିଭିନ୍ନ ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ବିଶେଷକରି ଡାକବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଷ ସରକାର ଦେଶରେ କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ଏକ ଶକ୍ତିଶାଳୀ ସ୍ୱାସ୍ଥ୍ୟ ମୌଳିକ ତାଞ୍ଚା ସ୍ଥାପନ କରିଛନ୍ତି

ପଞ୍ଜାବ ପୁଲିସ୍ ଲୁଧିଆନାର କଣେ ରଙ୍ଗ ବ୍ୟବସାୟୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ସେହି ରଙ୍ଗ ବ୍ୟବସାୟୀ ଜଣକ ତିନି ପିମ୍ପା ବିଶାକ୍ତ ମଦ ଯୋଗାଇ ଥିବାର କୁହାଯାଉଛି

ସେମାନେ ରାଜ୍ୟର ବିଭିନ୍ନ କିଲ୍ଲାରୁ ବିଶାକ୍ତ ମଦ୍ୟ ବ୍ୟବସାୟ କରୁଥିଲେ

ସେହି ଅଫିସରମାନଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସସ୍ପେଣ୍ଡ କରାଯାଇ ସାରିଛି ସେ କହିଛନ୍ତି ସମସ୍ତ ସନ୍ଦିଗ୍ରମାନଙ୍କ ବିରୁଦ୍ଧରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି

ସେହିସବୁ ପୁଲିସ୍ ଓ ଟିକସ ବିଭାଗ ଅଫିସରମାନଙ୍କୁ ସସ୍ପେଣ୍ଡ କରାଯାଇଛି

ପ୍ରଦୀପ ସିଂ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଭା ବର୍ମା ଶୀର୍ଷସ୍ଥାନରେ ଅଛନ୍ତି

ଆକାଶବାଣୀ ସହ ଏକ ସାକ୍ଷାତକାରରେ ଆଇଏଏସ୍ ଟପର ପ୍ରଦୀପ ସିଂହ କହିଛନ୍ତି ସେ ସମାଜର ଗରିବ ଦଳୀତ ଓ ଅବହେଳିତ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବେ

ଖାନତଲାସୀ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ପଟନୀଟପ୍ ବିକାଶ କର୍ତ୍ତୃପକ୍ଷର ପୂର୍ବତନ ସିଇଓଙ୍କ ବାସଗୃହ ରହିଛି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉଦ୍ଧମପୁର କିଲ୍ଲାରେ ପର୍ଯ୍ୟଟନ ସ୍ଥଳୀରେ ବେଆଇନ୍ ନିର୍ମାଣ ଓ କମି ହଡପ ଘଟଣାରେ ଏହି ଖାନତଲାସୀ କରାଯାଉଛି ଜାଞ୍ଗୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସିବିଆଇ ଘଟଣା ଉପରେ ପ୍ରାଥମିକ ତଦନ୍ତ କରି ଏକ ଏଫ୍ଆଇଆର୍ ରୁଜୁ କରିଥିଲା

ଇଣ୍ଡିଆନ୍ନ ରିଲିଜ୍ଡ୍ ଆଫ୍ଗାନିସ୍ତାନରେ ଅପହରଣ କରି ନିଆଯାଇଥିବା ଦୁଇ ଜଣ ଭାରତୀୟ ନାଗରିକଙ୍କୁ ଖଲାସ କରାଯିବା ପରେ ସେମାନେ ଆଜି ସ୍ପଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି

ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆଜି ସ୍ପଦେଶ ଫେରିଛନ୍ତି

ଭାରତୀୟମାନଙ୍କୁ ମୁକ୍ତ କରିବା ପାଇଁ ଆଫ୍ଗାନିସ୍ତାନ ସରକାରଙ୍କ ଉଦ୍ୟମର ଭାରତ ପ୍ରଶଂସା କରି ଆଫ୍ଗାନିସ୍ତାନ ସରକାରଙ୍କୁ ଧନ୍ୟବାଦ ଜଣାଇଛି

ଏହି ନୀତିରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆମୂନିର୍ଭର ଭାରତ ଯୋଜନା ଅନୁସାରେ ଆମୂନିର୍ଭରଶୀଳ ହେବା ପ୍ରତି ଗୁରୁତ୍ୱ ଦିଆଯାଇଛି ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଓ ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦିତ ପ୍ରତିରକ୍ଷା ଯନ୍ତ୍ରପାତି ଗୁଡ଼ିକର ରପ୍ତାନୀ ପାଇଁ ପ୍ରତିରକ୍ଷା ନୀତି ଚିଠାରେ ବିଶେଷ ଗୁରୁତ୍ୱ ଦିଆଯାଇଛି